ଏବଂ ରାଜ୍ୟରେ ବଢୁଛି ଶୀତର ପ୍ରକୋପ

ବିଏମ୍ସି ବିଡିଏ ଓ ବିଏସ୍ସିଏଲ୍ରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକଲରେ ଆସିବା ବାଧତାମୁଳକ କରାଯାଇଛି

ଏହି କେନ୍ଦ୍ରଗୁଡ଼ିକୁ ଅର୍ଗାନ୍ ହାଭଭଷିଙ୍ଗ ସେକ୍କର ଭାବେ ମାନ୍ୟତା ଦିଆଯାଇଛି

ମ୍ୟାଚ୍ର ଆଇନ୍ଶୃଙ୍ଖଳା ପରିସ୍ଥିତି ବିଷୟରେ ଯାଞ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ମ୍ୟାଚ୍ପାଇଁ ଆୟୋକନ ନେଇ ଡିଜି ସନ୍ତୁଷ୍ ଥିବା ସେ କହିଛନ୍ତି